ସେ କହିଛନ୍ତି ଆତ୍କନିର୍ଭରତା ଏକ ନୂଆ କଥା ନୁହେଁ ପୁରାତନ ଭାରତ ଆତ୍କନିର୍ଭର ଥିଲା ଓ ସମଗ୍ର ବିଶ୍ୱପାଇଁ ବ୍ୟବସାୟର କେନ୍ଦ୍ରବିଦ୍ୟୁ ଥିଲା

ବଜେଟ୍ ପ୍ରସ୍ତାବଗୁଡ଼ିକ ଦେଶ ପ୍ରଥମେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ସୁଦୁଡ଼ ମୌଳିକଡାଞ୍ଚା ସୁସ୍ଥ ଭାରତ ଉତ୍ତମ ପ୍ରଶାସନ ଯୁବସମାଜ ପାଇଁ ସୁଯୋଗ ସୃଷ୍ଟି ସମସ୍ତଙ୍କ ପାଇଁ ଶିକ୍ଷା ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସାମ୍ରହିକ ବିକାଶକୁ ଆହୁରି ଶକ୍ତିଶାଳୀ କରିବା ଉପରେ ପର୍ଯ୍ୟବେସିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ରପ୍ତାନୀ କ୍ଷେତ୍ରରେ ବିଶ୍ୱସ୍ତରୀୟ ମୌଳିକଡାଞ୍ଚାର ସୃଷ୍ଟିପାଇଁ ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନା ବ୍ୟତୀତ ବୃହତ୍ ପୁଞ୍ଜିନିବେଶ ବୟନଶିଳ୍ପ ପାର୍କମାନ ସ୍ଥାପନ କରାଯିବ

ମୌଳିକଡାଞ୍ଚା ପାଣ୍ଡି ପ୍ରଦାନ ପାଇଁ ଏକ ବିକାଶ ଆର୍ଥକ ଅନୁଷ୍ଠାନ ସ୍ଥାପନ କରାଯିବ

ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ ପୁଞ୍ଜି ଓ ମୌଳିକତାଞ୍ଚା ଅନୁନ୍ନତ କିଲ୍ଲାଗୁଡ଼ିକର ସାମ୍ରହିକ ବିକାଶ ମାନବ ସମ୍ଭଳର ବିକାଶ ନବୀକରଣ ଓ ଗ୍ରାମାଞ୍ଚଳ ବିକାଶ ଏବଂ ସର୍ବନିମ୍ନ ସରକାର ସର୍ବାଧିକ କାର୍ଯ୍ୟ ସମ୍ପାଦନା ପିଏମ୍ ଆତ୍କନିର୍ଭର ସ୍ୱଚ୍ଚ ଭାରତ ଯୋଜନା ଆରମ୍ଭ କରାଯିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି

ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ୟତୀତ ଏହି ଯୋକନା କାର୍ଯ୍ୟକାରୀ କରାଯିବ

ଆବଶ୍ୟକସ୍ଥଳେ ଏଥିପାଇଁ ଅଧିକ ଅର୍ଥ ଦିଆଯିବ

ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ଶସ୍ତା ଭଡ଼ାଘର ପ୍ରକଳ୍ପ ବାବଦରେ ସରକାର ମଧ୍ୟ ରିହାତି ପ୍ରଦାନ କରିଛନ୍ତି

ଅତିରିକ୍ତ ଦେଢ଼ଲକ୍ଷ ନିଯୁକ୍ତି ସୃଷ୍ଟିପାଇଁ ୟୁରୋପ୍ ଓ ଜାପାନ୍ରୁ ପୁନର୍ବ୍ୟବହାର କାର୍ଯ୍ୟ ଲାଗି ଆହୁରି ଅଧିକ ଜାହାଜ ଅଣାଯିବାକୁ ଉଦ୍ୟମ କରାଯିବ

ଛୋଟ ଟିକସଦାତାମାନଙ୍କ ମୋକଦ୍ଦମା କମ୍ କରିବାପାଇଁ ଏକ ବିବାଦ ସମାଧାନ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି

ଏକ ଜାତୀୟ ଅନ୍ଲାଇନ୍ ଆୟକର ଆପେଲେଟ୍ ଟ୍ରିବ୍ୟୁନାଲ୍ ସେକ୍କର୍ ସ୍ଥାପନ କରାଯିବ ପ୍ରବାସୀ ଭାରତୀମାନଙ୍କୁ ଦ୍ୱୈତ ଟିକସ ଦେବାରୁ ସୁରକ୍ଷା ପ୍ରଦାନପାଇଁ ନିୟମ ପ୍ରଶୟନ କରାଯିବ

ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକୁ ପ୍ରୋହାହିତ କରିବା ଲାଗି ସରକାର ସେମାନଙ୍କ ପାଇଁ ଟିକସ ଦାଖଲ ସମୟସୀମା ଆଉ ବର୍ଷେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି

ଏହି ନୂଆ ଡାଞ୍ଚା ଅନୁସାରେ ଅଧିକାଂଶ ବୋର୍ଡ଼ ନିର୍ଦ୍ଦେଶକ ଓ ପରିଚାଳନା ମଣ୍ଡଳି ସଦସ୍ୟ ପ୍ରବାସୀ ଭାରତୀୟମାନେ ରହିପାରିବେ

ଏଥିପାଇଁ ପାର୍ଲାମେଙ୍କରେ ଏକ ବିଲ୍ ଉପସ୍ଥାପନ କରାଯିବ ପୁଞ୍ ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିବାପାଇଁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ନାମ ତାଲିକା ପ୍ରସ୍ତ୍ରତ କରିବାକୁ ସରକାର ନୀତି ଆୟୋଗକୁ କହିଛନ୍ତି ଲୋକସଭାରେ ବଜେଟ୍ ଉପସ୍ଥାପିତ ହେବା ପରେ ଆଜି ଅପରାହୁରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି

ଏହାକୁ ଐତିହାସିକ ବର୍ଷନା କରି ଶ୍ରୀ ମୋଦି କହିଛନ୍ତି ବଜେଟ୍ରେ ଆତ୍କନିର୍ଭରତାର ବିଜନ୍ ସ୍ୱଷ୍ଟ ଦୂଶ୍ୟମାନ ହେଉଛି ସେ କହିଛନ୍ତି ଏହା ଏକ ସକାରାତ୍ମକ ବଜେଟ୍ ଯେଉଁଥିରେ ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ବିଶେଷ ଆଲୋକପାତ କରାଯାଇଛି ଏହି ବଜେଟ୍ ଯୁବପିଢ଼ିପାଇଁ ନିଯୁକ୍ତି ସ୍ଦୃଷ୍ଟି କରିବ ଶ୍ରୀ ମୋଦି କହିଛନ୍ତି ଏଥିରେ ଅଣାଯାଇଥିବା ପରିବର୍ତ୍ତନଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସ୍ଥିଷରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ ମହିଳାମାନଙ୍କ ପାଇଁ ଅନେକ ସୁବିଧା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ରେ ଅଭିବୃଦ୍ଧିପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଯୁବସମାଜ ପାଇଁ ସୁଯୋଗମାନ ସୃଷ୍ଟି କରାଯାଇଛି ମାନବ ସମ୍ବଳ ବିକାଶ ପ୍ରତି ଧ୍ୟାନ ଦିଆଯାଇଛି ମୌଳିକଢାଞ୍ଚା ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ପାଇଁ ପ୍ରସ୍ତାବ ରହିଛି ଓ ମୋଟାମୋଟି ବଜେଟ୍ରେ ଅନେକ ନୂଆ ନୂଆ ବିଷୟ ସ୍ଥାନ ପାଇଛି

ଏହି ବଜେଟ୍ ଆତ୍କନିର୍ଭର ଭାରତର ଅନୁର୍ପୀ ହୋଇଛି ସେ କହିଛନ୍ତି ଏହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଗତି ପଥରେ ଆଗେଇ ନେବ ଏହି ବଜେଟ୍ ଆଗାମୀ ଦଶନ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥିବାର ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ସେ କହିଛନ୍ତି ସରକାର ବ୍ୟାଙ୍କ୍ଗୁଡ଼ିକର ଆଦାୟ ହୋଇପାରି ନ ଥିବା ଋଣ ସମସ୍ୟାର ସମାଧାନପାଇଁ ଏକ ଉପାୟ ବାହାର କରିଛନ୍ତି ସେ କହିଛନ୍ତି ବଜେଟ୍ରେ କୃଷିକ୍ଷେତ୍ର ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି ନାବାର୍ଡ଼ ମାଧ୍ୟମରେ କୃଷିକ୍ଷେତ୍ରକୁ ଅଧିକ ଋଣ ପ୍ରଦାନ ଓ ଖାଉଟିମାନଙ୍କ ଉପରେ କୌଣସି ବୋଝ ନ ପଡ଼ି କୃଷି ମୌଳିକଡାଞ୍ଚା ବିକାଶ ସେସ୍ ର ପୁନର୍ଗଠନ ଆଦିର ପ୍ରସ୍ତାବ ରହିଛି

ଅର୍ଥମନ୍ତ୍ରୀ କହିଛନ୍ତି ସରକାର କୃଷକମାନଙ୍କ ସହ କଥାବାର୍ତ୍ତା କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି କୃଷିମନ୍ତ୍ରୀ କୃଷକମାନଙ୍କ ସହ ପୁଙ୍ଗାନୁପୁଙ୍ଗ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାର ସେ ଜଣାଇଛନ୍ତି ସେ କହିଛନ୍ତି କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସରକାରଙ୍କର ବିଶ୍ୱାସ ରହିଛି